ପିଏମ୍ ଜନୌଷଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପି ଥିବା ବିଭିନ୍ନ ଜନଷୌଧ୍ୟ କେନ୍ଦର ଔଷଧ ବ୍ୟବହାର କରିବା ଲାଗି ଜନସାଧାରଣଙ୍କ ଆହ୍ବାନ ଦେଇଛନ୍ତି ଜନୌଷଧି ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହକ୍ତ ଶ୍ରୀ ମୋଦି ଆକି ଭିଡ଼ିଓ କନ୍ଫରେନିଂ କରିଆରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ସେ କହିଛନ୍ତି ଆଜିକାର ବ୍ୟୟବହ୍ରଳ ଚିକିତ୍ସା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧ୍ୟ ଯୋଜନା ଗରିବ ଲୋକଙ୍କୁ ଏକ ବଡ ଆଶ୍ୱସ୍ତି ଆଶିଦେଇଛି

ସେହିଭଳି ଏହି ଯୋଜନା ଦ୍ୱାରା କେବଳ ଲୋକମାନଙ୍କର ଚିକିହା ଲାଗି ଔଷଧ ଯୋଗାଇ ଦିଆଯାଉ ନାହିଁ ବରଂ ଏହା ମାଧ୍ୟମରେ ଯ୍ରବବର୍ଗଙ୍କ ଲାଗି ନିଯୁକ୍ତି ସ୍ରଯୋଗ ମଧ୍ୟ ସୃଷ୍ଟି ହୋଇପାରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି

ବାଜରା ଉତ୍ପାଦନର ବୃଦ୍ଧିଦ୍ୱାରା ଦେଶର ଛୋଟଛୋଟ ଚାଷୀମାନେ ଉପକୃତ ହେଉଛନ୍ତି ସେହିଭଳି ଭାରତର ଯୋଗକ୍ରିୟା ବିଶ୍ୱରେ ଏକ ସ୍ୱତନ୍ତ ପରିଚୟ ସୃଷ୍ଟି କରିଛି ଏହାଛଡା ଭାରତୀୟ ଶସ୍ୟ ଓ ଲୌହ ନିର୍ମିତ ଦ୍ରବ୍ୟର ବିଶ୍ୱବ୍ୟାପୀ ଅନେକ ଚାହିଦା ରହିଛି କୋଭିଡ ଟିକାକରଣ କ୍ଷେତ୍ରରେ ମଧ୍ୟ ଭାରତ କେବଳ ନିଜର ନୁହେଁ ବରଂ ସାରା ବିଶ୍ୱର ଉପକାର କରିବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି

ଏହି ଅବସରରେ ଆଜି ଦାମୋ କିଲ୍ଲା ଅନ୍ତର୍ଗତ ସିଂଗ୍ରାମପୁର ଗ୍ରାମରେ ଜାତିର ଜନକ ମହାତ୍ମାଗାନ୍ଧୀ ଏବଂ ପଶ୍ଚିତ ଦୀନଦୟାଲ ଉପାଧ୍ୟାୟଙ୍କର ବ୍ରୋଞ୍ଜ ନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ସିଂଗୌରଗଡ କିଲ୍ଲାର ପୁନରୁଦ୍ଧାର ତଥା ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି ଏହାଛଡା ରାଷ୍ଟ୍ରପତି ଆଜି ସେଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଅନୁସ୍ରଚିତ ଜାତି ଜନଜାତି ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ୍ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଓ ଫଗନ ସିଂହ ପୁଲସ୍ତେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାବ ବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା ଆସନ୍ତା ମାସରେ ଅନ୍ଦୁଷ୍ଠିତ ହେବ ଏହା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ହେବ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସଂସ୍କରଣ ଅନୁଷ୍ଠିତ ହେବ ଆଗାମୀ ଦିନରେ ଶିକ୍ଷାର୍ଥୀମାନଙ୍କର ପରୀକ୍ଷା ରତ୍କୁକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କ ସହିତ ଭାବ ବିନିମୟ କରିବେ

ପରୀକ୍ଷା ସମୟରେ ଉପୁକୁଥିବା ବିଭିନ୍ନ ଚାପ ସମ୍ପର୍କିତ ପ୍ରଶ୍ନଗୁଡ଼ିକ ଏହି ପ୍ଲାଟଫର୍ମ ମାଧ୍ୟମରେ ନବମରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷାର୍ଥୀଙ୍କ ନିକଟରୁ ଆହ୍ୱାନ କରାଯାଉଛି ସେଥିମଧ୍ୟରୁ ଉପଯୁକ୍ତ ପ୍ରଶ୍ନଗୁଡ଼ିକ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ପଞ୍ଜିକୃତ ନାମମଧ୍ୟରୁ ଯେଉଁମାନଙ୍କୁ ଚୟନ କରାଯିବ ସେମାନେ ନିଜନିଜ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟାଳୟରୁ ଅନ୍ଲାଇନ୍ ମାଧ୍ୟମରେ ଏଥିସହିତ ଯୋଡିହେବେ ଅଂଶଗ୍ରହଣକାରୀମାନଙ୍କୁ ଏକ ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ ବୋଲି ଜଣାଯାଇଛି ମୋଦି କୋଲକାତା ପଣ୍ଟିମବଙ୍ଗ ଆସାମ ତାମିଲନାଡୁ କେରଳ ଓ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ଲାଗି ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକାର୍ଯ୍ୟ ସରଗରମ ହୋଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାର ବ୍ରିଗ୍ରେଡ୍ ପରେଡ ଗ୍ରାଉଣ୍ଡରେ ଆଉ କିଛି ସମୟ ପରେ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଦଳପକ୍ଷରୁ ମିଳିଥିବା ସ୍ୱଚନା ଅନୁଯାୟୀ ଗତ ଫେବୃୟାରୀ ମାସରୁ ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ପରିବର୍ତ୍ତନ ଯାତ୍ରାର ଆଜି ସମାପ୍ତି ଘୋଷଣା କରାଯିବ ଏବଂ ଏହି ଅବସରରେ ଆୟୋଜିତ କନସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ପଣ୍ଟିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ଚଳିତଥର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ନିର୍ବାଚନୀ ସଭା

କୋଭିଡ ଭାକ୍ସିନେସନ ଦେଶରେ ଦୁଇକୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ ନାଇଷ୍ଟିନ୍ ପ୍ରତିଷେଧକ ପ୍ରଦାନ କରାଯିବା ଫଳରେ ଭାରତ ଏକ ଉଲ୍ଲେଖନୀୟ ମାଇଲ୍ଖୁଙ୍କ ଅତିକ୍ରମ କରିଛି

ଏଥିପାଇଁ ସୁପ୍ରିମ୍କୋର୍ଟ୍ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ଜାରି କରିଛନ୍ତି ଏଥିରେ କୋର୍ଟ୍ର କାର୍ଯ୍ୟ ସମ୍ପାଦନା ଓ କୋଭିଡ୍ ନାଇଣ୍ଟିନ୍ ସମ୍ଭନ୍ଧୀୟ ବିଭିନ୍ନ ନିୟମ ସ୍ଥାନ ପାଇଛି

ଶ୍ରୀ କୋବିନ୍ଦ କହିଛନ୍ତି ସେ ଉଦ୍ଘାଟନ କରିଥିବା ଷ୍ଟାଡିୟମ୍ରେ ଭାରତ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ବିଜୟ ହୋଇଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି

ବ୍ୟାଡମିଣ୍ଟନ ଭାରତର ପିଭି ସିନ୍ଧୁ ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ନ ଫାଇନାଲ୍ରେ ପ୍ରବେଶ କରିଛନ୍ତି ରିଓ ଅଲମ୍ପିକ୍ୱର ସ୍ୱର୍ଣ୍ଣପଦକ ବିଜେତା ତଥା ଟପ୍ସିଡ୍ କାରୋଲିନା ମାରିନ୍ଙ୍କ ସହ ଆଜି ତାଙ୍କର ମୁକାବିଲା ହେବ